ଏହାଛଡା ଶ୍ରୀ ମୋଦୀ ଖଡଗପୁର ଆଇଆଇଟିରେ ପ୍ରତିଷ୍ଠିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନକୁ ମଧ୍ୟ ଉଦ୍ଘାଟନ କରିବେ ଶିକ୍ଷାମନ୍ତ୍ରଣାଳୟ ସହାୟତାରେ ଆଇଆଇଟି ଖଡଗପୁର ଦ୍ୱାରା ଏହି ଅତ୍ୟାଧୁନିକ ହସ୍ଫିଟାଲ ନିର୍ମିତ ହୋଇଛି ବିଜ୍ଞାନ କ୍ଷେତ୍ରରେ ନିବେଶ ନବସ୍କଜନ ଏବଂ ଗବେଷଣାଲବ୍ଧ ଜ୍ଞାନ ଦ୍ୱାରା ଭାରତର ଭବିଷ୍ୟତକୁ ଆକାର ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଦ୍ୱାରା ଅନୁପ୍ରେରିତ ହୋଇ ଏହି ପ୍ରତିଷ୍ଠାନ ବିକଶିତ ହୋଇଛି

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନ୍କର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ପ୍ରମୁଖ ସେଠାରେ ଉପସ୍ଥିତ ରହିବେ ପିଏମ ରେଳପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସନ୍ଧ୍ୟାରେ ପଶ୍ଚିମବଙ୍ଗ ନୋଆପାରା ଓ ଦକ୍ଷିଣେଶ୍ୱର ମଧ୍ୟରେ ସମ୍ପସାରିତ ମେଟୋ ରେଳ ପ୍ରକଳ୍ପର ଶ୍ରଭାରମ୍ଭ କରିଛନ୍ତି

ବହୁ ପ୍ରତୀକ୍ଷିତ ଏହି ସମ୍ପ୍ରସାରଣ ଯୋଜନା ଦ୍ୱାରା କାଳୀଘାଟର କାଳୀମନ୍ଦିର ଏବଂ ଦକ୍ଷିଣେଶ୍ୱର ଭଳି ଦୁଇ ବିଶ୍ୱପ୍ରସିଦ୍ଧ ସ୍ଥାନ ମଧ୍ୟରେ ଯୋଗାଯୋଗ ହୋଇପାରିଛି ପ୍ରଧାନମନ୍ତ୍ରୀ ପୂର୍ବ ଓ ଦକ୍ଷିଣପୂର୍ବ ରେଳବାଇର ନୂଆ ଲାଇନଗୁଡ଼ିକର ମଧ୍ୟ ଉଦ୍ଘାଟନ ତଥା ଉହର୍ଗ କରିଛନ୍ତି ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଜନତା ସମ୍ପ୍ରସାରିତ ମେଟ୍ରୋ ଦ୍ୱାରା ବିଶେଷଭାବେ ଉପକୃତ ହେବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀଶ ଧନକର ଏବଂ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ଅବସରରେ ଉପସ୍ଥିତ ଥିଲେ ପୂର୍ବରୁ ରେଳମନ୍ତ୍ରୀ ଶ୍ରୀଗୋଏଲ ଦକ୍ଷିଣେଶ୍ୱର ମେଟ୍ରୋ ଷ୍ଟେସନ ପରିଦର୍ଶନ କରିବା ସହିତ କାଳିଘାଟ ମନ୍ଦିର ମଧ୍ୟ ଗସ୍ତ କରିଥିଲେ ପିଏମ୍ ପଶ୍ଚିମବଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପଶ୍ଚିମବଙ୍ଗ ଲୋକମାନେ ପରିବର୍ତ୍ତନ ପାଇଁ ନିଷ୍ପଭି ନେଇସାରିଛନ୍ତି ଗତକାଲି ହୁଗୁଳି ଜିଲ୍ଲାର ସାହାଗଞ୍ଜଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସମବେତ କନତାଙ୍କ ପ୍ରତିକ୍ରିୟାରୁ ଏହା ସ୍ୱଷ୍ଟ ହୋଇଛି ସେ କହିଛନ୍ତି କେବଳ ସରକାରରେ ପରିବର୍ତ୍ତନ ନୁହେଁ ପଣ୍ଟିମବଙ୍ଗକୁ ବିକାଶ ପଥରେ ଆଗେଇ ନେବା ପାଇଁ ବାସ୍ତବ ପରିବର୍ତ୍ତନ ଆବଶ୍ୟକତା ରହିଛି ଯେପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ସିଣ୍ଡିକେଟ ରାଜ ଓ କମିଶନୀ କାରବାର ସଂସ୍କୃତି ସେପର୍ଯ୍ୟନ୍ତ ସେ ରାଜ୍ୟର ବିକାଶ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ରାଜ୍ୟର କୋଣ ଅନୁକୋଶରୁ ଲୋକମାନେ ପରିବର୍ତ୍ତନ ସପକ୍ଷରେ ସ୍ୱର ଉଭୋଳନ କରିବା ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି ରାଜ୍ୟର କ୍ଷମତାସୀନ ସରକାରଙ୍କର ସମାଲୋଚନା କରି ଶୀମୋଦୀ କହିଛନ୍ତି ପଶ୍ଚିମବଙ୍ଗର ଗରିବ ଓ ଚାଷୀମାନେ ପିଏମ କିଶାନନିଧି ଏବଂ ଆୟୁଷ୍ମାନ ଭାରତ ଭଳି କେନ୍ଦ୍ରୀୟ ଯୋଜନାଗୁଡିକର ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି

ଟିଏମସି ସମସ୍ତଙ୍କ ବିକାଶ ପରିବର୍ତ୍ତେ ତୃଷ୍ଟିକରଣ ରାଜନୀତିର ମାର୍ଗ ଆପଶାଇ ଚାଲିଛନ୍ତି ବୋଲି ଶ୍ରୀ ମୋଦୀ ଅଭିଯୋଗ କରିଛନ୍ତି ବିକାଶ କ୍ଷେତ୍ରରେ ଯୋଗାଯୋଗର ପ୍ରମୁଖ ଭୂମିକା ରହିଛି କେନ୍ଦ୍ର ସରକାର ସେହି ଅଞ୍ଚଳରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରାଥମିକତା ଦେଉଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ପିଏମ ଓେବିନାର ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବା ଲାଗି ଁ ସ୍ୱଦେଶୀ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ଜରୁରୀ ଗବେଷଣା ଅଭିନବତା ଓ ଢାଞ୍ଚା ପ୍ରସ୍ତୁତିରେ ବେସରକାରୀ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ପ୍ରତିରକ୍ଷା ସାମଗ୍ରୀର ଆମଦାନୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦୀ କହିଛନ୍ତି ଭାରତକୁ ଆମଦାନୀକାରୀ ଦେଶରୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀକାରୀ ଦେଶରେ ପରିଣତ କରିବା ଦିଗରେ ଆମକୁ କାର୍ଯ୍ୟ କରିବା ଉଚିତ

ସର୍ଦ୍ଧାର ପଟେଲ ମୋଟେରା ଷ୍ଟାଡିୟମ ଖୁବ୍ ଶୀଘ୍ର ବିଶ୍ୱର ସର୍ବ ବୃହତ୍ କ୍ରିକେଟ ଷ୍ଟାଡିୟମଭାବେ ପରିଚିତ ହେବାକୁ ଯାଉଛି ଅହମ୍ମଦାବାଦର ସାବରମତୀଠାରେ ଥିବା ଏହି ମୋଟେରା ଷ୍ଟାଡିୟମକୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟମ୍ୟାଚ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆକରି ସଜ୍ଜିତ କରାଯାଇଛି

ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏନଡିଏ ସରକାର ଦକ୍ଷତା ବିକାଶ ଉପରେ ପ୍ରାଥମିକତା ଦେଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ କୌଶଳ ବିକାଶ ଯୋଜନା ଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତରପ୍ରଦେଶର ପିଲାଖୁଆସ୍ଥିତ ଡିଆରଡିଓ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଯେ ଯେଉଁ ରାଷ୍ଟ୍ରଗୁଡିକ ଦକ୍ଷତାରେ ସିଦ୍ଧହସ୍ତ ସେମାନେ ପ୍ରଗତି ହାସଲ କରିପାରିଛନ୍ତି ଷ୍ଟାର୍ଟଅପ ଇଣ୍ଡିଆ ଏବଂ ନୂଆ ଜାତୀୟ ଶିକ୍ଷାନୀତି ଭଳି ପଦକ୍ଷେପ ଯୁବାବର୍ଗଙ୍କ ଦକ୍ଷତା ପ୍ରୋହାହନକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସୁନିଶ୍ଚିତ କରିପାରିବ ବୋଲି ସେ କହିଚ୍ଛନ୍ତି

ଦେଶରେ ଚାଲିଥିବା ଟିକାକରଣ ଅଭିଯାନକୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ସନ୍ତୋଷପ୍ରକାଶ କରିବା ସହ ଏହି ପ୍ରକ୍ରିୟା ସୁରୁଖୁରୁରେ ଜାରି ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ନ୍ୟାସନାଲ ଆଓ଼ାଡ଼ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ ଆଜି ନୂଆଦିଲ୍ଲୀରେ ପେଟ୍ରୋ କେମିକାଲ୍ସ ଓ ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ର ନିମନ୍ତେ ଦଶମ ଜାତୀୟ ପ୍ରଯୁକ୍ତିବିଦ୍ୟା ନବସୂଜନ ପୁରସ୍କାର ପ୍ରଦାନ କରିବେ ପଲିମର ସାଇନ୍ସ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରଖ୍ୟାତ ବୈଜ୍ଞାନିକ ଗବେଷକ ଏବଂ ଶିଚ୍ଛୋଦ୍ୟୋଗୀମାନଙ୍କୁ ନବସ୍କୁଜନାତ୍ମକ ପଦକ୍ଷେପକୁ ମାନ୍ୟତା ପ୍ରଦାନ ଓ ସମ୍ମାନୀତ କରିବା ଏହି ପୁରସ୍କାରର ଲକ୍ଷ୍ୟ

ଗତକାଲି ଉତ୍ତରପ୍ରଦେଶରେ ସର୍ବାଧିକ ସଂଖ୍ୟାର ଟିକାପ୍ରଦାନ କରାଯାଇଥିବାବେଳେ ତା ପଛକୁ କର୍ଣ୍ଣାଟକ ପଶ୍ଚିମବଙ୍ଗ ମହାରାଷ୍ଟ ଓ ବିହାର ଆଦି ରାଜ୍ୟ ରହିଛି